ଏହି ଜଳଭଣ୍ତାରରୁ ବନ୍ଦର ସହରକୁ ଜଳ ଯୋଗାଇ ଦିଆଯାଇଥାଏ ଏବେ ବନ୍ଦର ସହରରେ ପାନୀୟ ଜଳ ସଙ୍କଟ ସୃଷ୍ ହୋଇଛି ଏହି ଜଳସଙ୍କଟକୁ ଦୃଷ୍ଟିରେ ରଖ୍ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଜଳଯୋଗାଣକୁ ନିୟନ୍ତଣ କରିଛନ୍ତି

ବିଭିନ୍ନ ବିଷୟବସ୍କୁ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିଜର ମନକଥା ବାକ୍କିବାପାଇଁ ଆଶା କରୁଛନ୍ତି ଜନସାଧାରଣ ସେମାନଙ୍କର ମତାମତ ଓ ବିଚାରଧାରା ପଠାଇବାପାଇଁ ଶ୍ରୀ ମୋଦି ଆହ୍ୱାନ କରିଛନ୍ତି

ତେବେ ବର୍ଷା ଅଭାବରୁ ବୁଣାଧାନ ବେଉଷଣ ହୋଇପାରି ନ ଥିଲା

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିହାଳୟ ଶବଗୃହରେ ସାପକାମୁଡ଼ାରେ ମୂତ ବ୍ୟକ୍ତିକୁ ବଞାଇବାପାଇଁ ପ୍ରୟାସ କରାଯାଇଛି

ଯଦି ବର୍ଷା ସ୍ୱାଭାବିକ ରହେ ତା'ହେଲେ ଚାଷ କାର୍ଯ୍ୟ ଠିକ୍ ର୍ପେ କରାଯାଇପାରିବ ବୋଲି ଅନୁମାନ କରାଯାଉଛି